ପିଏମ କୋଭିଡ ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକା ସହ ଜଡିତ ଅନୁସନ୍ଧାନ ଏବଂ ନମୁନା ପରୀକ୍ଷା ସଂକ୍ରମିତ ଲୋକଙ୍କ ସହ ସମ୍ପର୍କିତଙ୍କୁ ଠାବ କରିବା ଏବଂ ଚିକିତ୍ସା ବ୍ୟବସ୍ଥା ସମେତ ସାମଗ୍ରିକ ଯୋଜନା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି ଏଥିରେ ପ୍ରଧାନମନ୍ତ୍ରୀ ଟିକା ବିକାଶକାରୀ ଏବଂ ଉତ୍ପାଦକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ସମସ୍ତ ପ୍ରୟାସକୁ ସହାୟତା ଏବଂ ସୁବିଧା ଜାରି ରଖିବାକୁ ପ୍ରତିଶ୍ରତି ଦେଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ସେରୋ ସର୍ଭେ ଏବଂ ନମୁନା ପରୀକ୍ଷା ଆହୁରି ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଯେ ନମୁନାଗୁଡିକ ନିୟମିତ ଏବଂ ଶୀଘ୍ର ଯାଞ୍ଚ କରାଯିବା ଉଚିତ ଏବଂ ଏହି ସୁବିଧା ସମସ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ଶୀଘ୍ର ଉପଲବ୍ଧ କରାଯିବା ଉଚିତ୍ ପ୍ରଧାନମନ୍ତ୍ରୀ ଟିକା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟର ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି ପ୍ରାଚୀନ ଚିକିିି୍ସା ବ୍ୟବସ୍ଥା ଉପରେ ଗୁରୁଦ୍ଧ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଔଷଧର ନିରନ୍ତର ଏବଂ ସଠିକ ବୈଜ୍ଞାନିକ ଅନୁସନ୍ଧାନ କରିବାକୁ କହିଛନ୍ତି କରୋନା ମହାମାରୀ ଭଳି କଷ୍ଟକର ସମୟରେ ପ୍ରମାଣ ଭିତ୍ତିକ ଅନ୍ତସନ୍ଧାନ କରିବା ଏବଂ ଏହି ନିର୍ଭରଯୋଗ୍ୟ ସମାଧାନ ପ୍ରଦାନ ପାଇଁ ଆୟୁଷ ମନ୍ତ୍ରଣାଳୟର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଚିକିତ୍ସା ସୁବିଧା ପାଇଁ ସ୍ୱଚ୍ଚ ମୂଲ୍ୟରେ ନମୁନା ଉପଲବ୍ଧ କରାଇବା ଚିକିତ୍ସା ସୁବିଧା ସହ ଟୀକା ଉବଲହ୍ଧତା ଉପରେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି

ଚୀନ୍ ହସ୍ତକ୍ଷେପ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଚୀନ୍ର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ଚୀନ୍ର ମନ୍ତବ୍ୟ ଉପରେ ଗଶମାଧ୍ୟମର ପ୍ରଶ୍କର ଉତ୍ତରରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ର ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବା ସେ କହିଛନ୍ତି ଅରୁଣାଚଳ ପ୍ରଦେଶ ମଧ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଅନେକ ଥର ଏହି ପ୍ରସଙ୍ଗ ସ୍ୱଷ୍ଟ ଭାବେ ଚୀନ୍ ପକ୍ଷକୁ ଅବଗତ କରାଯାଇଛି ଜଣାଯାଇଛି ମୁଖପାତ୍ର କହି ଛନ୍ତି ଯେ ଯେଉଁଭଳି ଅନ୍ୟ ଦେଶଗୁଡ଼ିକ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟର ହସ୍ତକ୍ଷେପ ଚାହାନ୍ତି ନାହିଁ ସେହିଭଳି ଭାରତ ମଧ୍ୟ ଚାହେଁ ନାହିଁ ଯେ ତାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅନ୍ୟ ଦେଶ ଅଯଥାରେ ହସ୍ତକ୍ଷେପ କରନ୍ତୁ ଓ ଅନାବଶ୍ୟକ ମନ୍ତବ୍ୟ ଦିଅନ୍ତୁ ସୀମା ଭିତ୍ତିଭୂମି ଉପରେ ଚୀନ୍ର ମନ୍ତବ୍ୟ ଉପରେ ଶ୍ରୀବାସ୍ତବ କହି ଛନ୍ତି ଯେ ଭାରତ ସରକାର ଏହାର ଲୋକଙ୍କ ଜୀବିକା ତଥା ଆର୍ଥକ କଲ୍ୟାଶ ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ଧ୍ୟାନ ଦେଉଛନ୍ତି ସେ କହିଛନ୍ତି ଅର୍ଥନୈତିକ ବିକାଶ ପାଇଁ ସୀମା ଅଂଚଳର ବିକାଶ ଏବଂ ଭାରତର ସୁରକ୍ଷା ଓ ରଣନୀତିକ ଆବଶ୍ୟକତା ପୂରଣ ପାଇଁ ସରକାର ନିର୍ଦ୍ଦିଷ୍ଟ ଭାବେ ଧ୍ୟାନ ଦେଉଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ରନ୍ ମକ୍କା କହି ଛନ୍ତି ଯେ ଆନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି ସେ କହି ଛନ୍ତି ପଶ୍ଚିମ ଏସିଆ ସମେତ ବିଶ୍ୱବ୍ୟାପୀ ପ୍ରସଙ୍ଗରେ ଭାରତର ରଣନୀତିକ ସ୍ଥିତି ଏବଂ ବିଶେଷ ଭାବରେ ଇସ୍ରାଏଲ୍ ଓ ଅନ୍ୟ ଦେଶଗୁଡିକ ଏହା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ମକ୍କା କହି ଛନ୍ତି ଯେ ଭାରତ ସହ ଇସ୍ରାଏଲର ନିବିଡ ସମ୍ପର୍କ ଯୋଗୁ ଆରବ ଦେଶ ସମେତ ଅନ୍ୟ ଦେଶ ସହ ଇସ୍ରାଏଲର ସମ୍ପକ ଉପରେ ସକରାତ୍ମକ ପ୍ରଭାବ ପଡିଛି ଏକ ସମ୍ବାଦ ସଂସ୍ଥାକୁ ସାକ୍ଷାତକାର ଅବସରରେ ମଲ୍କା କହିଛନ୍ତି ଯେ ଇସ୍ରାଏଲ ଓ ମୁସଲମାନ କିମ୍ବା ଇସ୍ରାଏଲ ଓ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୌଣସି ବିବାଦ ନ ଥିବା ବିଶ୍ୱ ବୁଝି ପାରିଛି ସେ କହିଛନ୍ତି ସମଗ୍ର ଭାରତ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଏବଂ ଇସ୍ରାଏଲ ମଧ୍ୟ ଏହା ଦେଖିବାକୁ ଚାହୁଁ ଛି ସଶସ୍ତ୍ର ବାହିନୀ ପତାକା ଦିବସ ପାଶ୍ଚି ସଶସ୍ତ ବାହିନୀ ପତାକା ଦିବସ ପାଶ୍ଚିରେ ସହଯୋଗ କରି ଦେଶ ସେବାରେ ସହୀଦ ହୋଇଥିବା ସୈନିକ ଓ ସେମାନଙ୍କ ପରିବାର ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିବାକୁ ସରକାର ଦେଶବାସୀଙ୍କ ଅନ୍ତରୋଧ କରିଛନ୍ତି ସଶସ୍ତ ବାହିନୀ ଫ୍ଲାଗ୍ ଡେ ପାଷ୍ଠିରେ ଯୋଗଦାନ ଆୟକରରୁ ମୁକ୍ତ ଅଟେ ପ୍ରତିରକ୍ଷା ମନ୍ତ୍ରଶାଳୟର ପୂର୍ବତନ ସେନା କଲ୍ୟାଶ ବିଭାଗ ସହୀଦ ହୋଇଥିବା ସୈନିକଙ୍କ ପତ୍ନୀ ପରିବାର ଏବଂ କର୍ମକ୍ଷେତ୍ରରେ ଅକ୍ଷମ ହୋଇଥିବା ସୈନିକଙ୍କ କଲ୍ୟାଶ ନିମନ୍ତେ କାର୍ୟ୍ୟ କରୁଛି ଏଥିରେ ସେମାନଙ୍କ ପିଲାମାନଙ୍କ ଶିକ୍ଷା ଚିକିହାଗତ ଆବଶ୍ୟକତା ଓ ଅନାଥ ଶିଶ୍ରମାନଙ୍କ ଆର୍ଥିକ ସହାୟତା ସଶସ୍ତ୍ର ବାହିନୀ ଫ୍ଲାଗ୍ ଡେ ପାଷ୍ଠିରୁ ପ୍ରଦାନ କରାଯାଇଥାଏ

ଏହି ପାର୍ଷିରେ ସହାୟତା ଦେବା ପାଇଁ ନୂଆଦିଲ୍ଲୀ କେନ୍ଦ୍ରିୟ ସୈନିକ ବୋର୍ଡ ସଚିବାଳୟକୁ 'ସଶସ୍ତ ବାହିନୀ ଫ୍ଲାଗ୍ ଡେ ଫଣ୍ଡ ଆକାଉଣ୍ଟ ସପକ୍ଷରେ ଆକାଉଣ୍ଟ ପେୟୀ ଚେକ୍ କିମ୍ବା ଡିଡି ପଠାଯାଇ ପାରିବା ଅନଲାଇନ ମାଧ୍ୟମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମାଧ୍ୟମରେ ମଧ୍ୟ ସହାୟତା ରାଶି ସିଧାସଳଖ କମା କରାଯାଇ ପାରିବ

ଥିଏଟର ଓ ପ୍ରଦର୍ଶନୀ ସ୍ଥଳୀ ପରିଚାଳକ ମନୋରଞ୍ଜନ ସଂସ୍ଥା କଳାକାର ଏବଂ ଅନ୍ୟ ସଦସ୍ୟମାନେ ଏହି ନିର୍ଦ୍ଦେଶାବଳୀ ପାଳନ କରିବେ କୌଣସି ସଭାମଣ୍ଡପ କିମ୍ବା ଅନ୍ୟ କୌଣସି ଖୋଲା ଓ ନିବୁଜ ପ୍ରଦର୍ଶନସ୍ଥଳୀରେ କାର୍ଯ୍ୟକ୍ରମ ପରିଚାଳନା ସମୟରେ ଏହା ପାଳନ କରାଯିବା କଳାକାର ଏବଂ ଅନ୍ୟ ସଦସ୍ୟ ଗ୍ରୀନ ରୁମ ପରିଚାଳନା କର୍ତ୍ତ୍ ପକ୍ଷମଞ୍ଚ ପରିଚାଳନା କର୍ତ୍ତ୍ ପକ୍ଷ କଷ୍ଟ୍ୟୁମ ଓ ମେକଅପ ଟ୍ରାଏଲ ମଞ୍ଚ ମୁକ୍ତ ବସିବା ସ୍ଥାନ ଆଦି ସମେତ ସମାରୋହ ସ୍ଥଳୀର ସାନିଟାଇଜେସନ ପାଇଁ ବିସ୍ତୂତ ଗାଇଡଲାଇନ ଜାରି କରାଯାଇଛି

ସେହିପରି ସମାବେଶ ସ୍ଥଳୀର ଆକାରକୁ ଦୃଷ୍ଟିରେ ରଖି ତଥା ଫେସମାସ୍କ ଥର୍ମାଲ ସ୍କାନିଂ ଏବଂ ହାତସଫା ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇ ଜନସମାବେଶକୁ ଅନୁମତି ଦିଆଯିବ ଆବଶ୍ୟକ ସ୍ଥଳେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାର ଜନସମାବେଶ ନିୟନ୍ତ୍ରଣ କରିବା ଲାଗି ନିଜସ୍ୱ ବିସ୍ତୂତ ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି ନିର୍ଦ୍ଦେଶାବଳୀରେ କ୍ରହାଯାଇଛି

ଏହି ଅର୍ଥ ରାଶି ରାଜ୍ୟମାନଙ୍କୁ ଋଣ ଭାବରେ ଦିଆଯିବ

ଜିଏସଟି କ୍ଷତିପୂରଣ ସେସ ବଦଳରେ ଏହି ଅର୍ଥ ପ୍ରଦାନ କରାଯିବ

ଏହା ସରକାରଙ୍କ ଆର୍ଥିକ ନିଅକ୍ଟ ଉପରେ ପ୍ରଭାବ ପକାଇବ ନାହିଁ ଏହି ପରିମାଣ ରାଜ୍ୟଗୁଡିକର ପୁଞ୍ଜ ଲାଭ ଭାବରେ ପ୍ରଦର୍ଶିତ ହେବ ଏବଂ ସେମାନଙ୍କର ଆର୍ଥିକ ନିଅକ୍ଟକୁ ଭରଣା କରିବାରେ ସହାୟକ ହେବ